ରାଜ୍ୟ ସରକାର ଏଥିପାଇଁ ଅର୍ଥ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତୀ କହିଛନ୍ତି ଏ ନେଇ ମୁଖ୍ୟମନ୍ତୀ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି

ଡୁଲାଙ୍ଗ ଖଣିରୁ କୋଇଲା ଆଣି ଏହି କାରଖାନାରେ ବ୍ୟବହାର କରାଯିବ ଯଦି ଅଧିକ କୋଇଲା ଆବଶ୍ୟକ ହେବ ତେବେ ଏମ୍ସିଏଲ୍ ତାହା ଯୋଗାଇଦେବ

ଏହାକୁ ଦେଶବ୍ୟାପୀ ଶହୀଦ ଦିବସ ଭାବେ ପାଳନ କରାଯାଉଛି

ଆକି ବିଭିନ୍ନ ସାମାଜିକ ଅନୁଷାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆଲୋଚନାଚକ୍ରମାନ ରାଜ୍ୟବ୍ୟାପି ଅନୁଷ୍ପିତ ହେଉଛି

ଫଳରେ ଆଜି ସକାଳେ ଦାରିଙ୍ଗିବାଡ଼ି ଓ ଏହାର ଆଖପାଖ ଅନେକ ଅଅଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି